ସଦସ୍ୟମାନେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସାଷାତ୍ କରି କେନ୍ଦ୍ରୀୟ ଅବହେଳା ଓ ବେକାରୀ ପ୍ରସଙ୍ଗରେ ଏକ ସ୍କାରକପତ୍ର ପ୍ରଦାନ କରିଥିଲେ

ଏତେ ପରିମାଣର ଧାନ ସଂଗ୍ରହ ହୋଇଥିବାରୁ ଯୋଗାଣ ବିଭାଗ ନିକଟରେ ଅଧିକ ଅର୍ଥର ଆବଶ୍ୟକତା ରହିଛି

ସେ ଚଳିତ ମାସ ଶେଷ ସପ୍ତାହରେ ଓଡ଼ିଶା ଆସିବେ ବୋଲି ସ୍ଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଞନ ପଟ୍ଟନାୟକ

ଏହା ତାଙ୍କର ତୂତୀୟ ଓଡ଼ିଶା ଗସ୍ତ ହେବ

ଚିଟ୍ଫଣ୍ କମ୍ପାନୀର ବ୍ରାଣ୍ ଆମ୍ଘାସଡାର ହୋଇ ବିଜେଡି ନେତା ଓ କର୍ମୀମାନେ ସଭା ସମିତିରେ ଗଣ୍ଡା ସାଧାରଣ ଲୋକଙ୍କ ମଧ୍ଧରେ ବିଶ୍ୱାସ ଜନ୍ନାଇ ଲୋକଙ୍କ କଷ୍ଟଲହ ଅର୍ଥକୁ ଲୁଟି ନେଇଥିବା ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି

ମିଶ୍ଣ ସମାବେଶ ବିଜେପି ପକ୍ଷରୁ ଖୋର୍ବ୍ ା ନିର୍ବାଚନମଣ୍ଡଳୀର ମଳିପଡାଠାରେ ଏକ ମିଶ୍ରଣ ସମାବେଶ ଓ ସମ୍ଭର୍ଦ୍ଧନା ସଭା ଅନୁଷିତ ହୋଇଯାଇଛି

ଏଥିସହ ଓଡିଶା ରାଜ୍ୟ ଟେଲି ପୁରସ୍କାର ପାଇଁ ମଧ୍ଧ ଏକ ଜୁରୀ କମିଟି ଗଠିତ ହୋଇଛି

ହାତୀର ବାମ ଗୋଡ଼ରେ କ୍ଷତ ହୋଇଛି

ବନବିଭାଗ ଅସ୍ସୁସ୍ସ ହାତୀଟିର ଗତିବିଧି ଉପରେ ଦୃଷ୍ଟି ରଖିଛି

ରାଜ୍ୟର କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପ୍ରତି ସରକାରୀ ଉଦାସୀନତାର ପ୍ରତିବାଦରେ ଆଜିଠାର୍ ଧାରଣାରତ କଳା ଓ କ୍ରୀଡ଼ା ଶିକ୍ଷକମାନେ କଳାବ୍ୟାଚ୍ ପରିଧାନ କରିବେ ବୋଲି ମହାସଂଘ ପକ୍ଷରୁ କ୍ହାଯାଇଛି